ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ମହାକାଶ ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଏକାଧିକ ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ମ ରହିଛି

ଶ୍ରୀ ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଭାରତ ଇଣ୍ଡୋନେସିଆ ସିଇଓ ଫୋରମ୍କୁ ସମ୍ଭୋଧନ କରିବେ ପ୍ରଧାନମନ୍ତ୍ରୀ ଜାକର୍ତ୍ତା ସମ୍ମିଳନୀ ଗୃହରେ ସେଠାରେ ଥିବା ଭାରତୀୟମାନଙ୍କୁ ମଧ୍ୟ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ପ୍ରଧାନମନ୍ତ୍ରୀ ଦକ୍ଷିଣ ଜାକର୍ତ୍ତାରେ ଥିବା ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମରେ ପ୍ରାଶବଳୀ ଦେଇଥିବା ସୈନ୍ୟମାନଙ୍କ କବରସ୍ଥଳୀକୁ ଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ ଶ୍ରୀ ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ମିଳିତ ଭାବେ ଏକ ଗୁଡ଼ିଉଡ଼ା ପ୍ରଦର୍ଶନୀ ଉଦ୍ଘାଟନ କରିବେ ଯାହା ଦୁଇଦେଶ ମଧ୍ୟରେ ଦୂଢ଼ ସାଂସ୍କୃତିକ ସମ୍ବନ୍ଧ ସ୍ଥାପନ କରେ ପ୍ରଧାନମନ୍ତ୍ରୀ ସେଠାକାର ରାଷ୍ଟ୍ରପତି ଭବନ ନିକଟବର୍ତ୍ତୀ ଜାକର୍ତ୍ତାର ମୁଖ୍ୟସ୍ଥଳୀ ମୋନାସ ପରିଦର୍ଶନ କରିବେ ଶ୍ରୀ ମୋଦି ଗତ ସନ୍ଧ୍ୟାରେ ତାଙ୍କର ତ୍ରିଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ କାକର୍ତ୍ତାରେ ପହଞ୍ଚିଥିଲେ ଇଣ୍ଡୋନେସିଆ ଗସ୍ତ ପରେ ଶୀ ମୋଦି ଆସନ୍ତାକାଲି ମାଲେସିଆରେ ସେଠାକାର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଡକୁର ମହାଥିର୍ ମହମ୍ମଦଙ୍କୁ ଶୁଭେଚ୍ଛା ଜଣାଇବେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ସିଙ୍ଗାପୁର ଗସ୍ତରେ ଯିବେ ସେଠାରେ ଶ୍ରୀ ମୋଦି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ଙ୍କ ସହ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନା କରିବେ

ଇଡି ପକ୍ଷରୁ କୁହାଯାଇଛି ଯେ କମ୍ପାନୀର କାନ୍ପୁର ଦେରାଦୁନ୍ ଅହନ୍ମଦାବାଦ୍ ଗାନ୍ଧିନଗର ଓ ମୁମ୍ବାଇ ସ୍ଥିତ ବିଭିନ୍ନ ଦପ୍ତର ଉପରେ ଚଢ଼ାଉ କରାଯାଇ ଏହି କାର୍ଯ୍ୟାନୃଷ୍ଣାନ ଗ୍ରହଣ କରାଯାଇଛି କମ୍ପାନୀର ମାଲିକ ବିକ୍ରମ କୋଠାରୀ ତାଙ୍କ ପନ୍ୀ ସାଧନା କୋଠାରୀ ପୁଅ ରାହୁଲ କୋଠାରୀ ଏବଂ ବ୍ୟାଙ୍କ୍ ଅଫ୍ ବରୋଦାର କିଛି ଅଧିକାରୀଙ୍କ ବିରୁଦ୍ଧରେ ଏହି ଅର୍ଥ ଠକେଇ ମାମଲାରେ ଇଡି ଓ ସିବିଆଇ ମକଦ୍ଦମା ରୁଜ୍ଜୁ କରି ତଦନ୍ତ ଚଳାଇଛନ୍ତି

ଗତକାଲି ହୋଇଥିବା ସଂସଦୀୟ ଉପନିର୍ବାଚନରେ ଏହିସବୁ ଆସନରେ ଭିଭି ପ୍ୟାଟ୍ ମେସିନ୍ରେ ତ୍ରଟି ଦେଖା ଦେବାରୁ ନିର୍ବାଚନ କମିଶନ୍ ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ

ଏକ ଟ୍ସିଟ୍ରେ ସେ କହିଛନ୍ତି ଟ୍ରାକ୍ ଉନ୍ନତିକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏବଂ ଏଥିପାଇଁ ଟ୍ରେନ୍ ଯାତ୍ରାରେ ବିଳମ୍ଘ ହୋଇଛି ଏ ନେଇ ରେଳମନ୍ତ୍ରୀ ଏକ ଭିଡ଼ିଓ ମଧ୍ୟ ଟ୍ୱିଟ୍ କରିଛନ୍ତି ଏବଂ ଯାତ୍ରୀମାନଙ୍କୁ ବିଳୟ ଯୋଗୁଁ ହେଉଥିବା ଅସୁବିଧାର ସାମ୍ନା କରିବାକୁ କହିଛନ୍ତି

ଦିଲ୍ଲୀ ହାଇକୋର୍ଟ ଏହି ଘଟଣାର ସ୍ୱାଧୀନ ତଦନ୍ତ ପାଇଁ ଏନ୍ଏଚ୍ଆର୍ସି ଉପରେ ଦାୟିତ୍ୱ ନ୍ୟସ୍ତ କରିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି

ଏହି ଘଟଣା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନୀ ସ୍ୱାମୀ ଏହି କାରଖାନାକୁ ସ୍ଥାୟୀ ଭାବେ ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଗୁଜରାଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ସୁରତ୍ଠାରେ ବୀରନର୍ମଦ ଦକ୍ଷିଣ ଗ୍ରଜରାଟ ବିଶ୍ୱବିଦ୍ୟାଳୟର ସମାବର୍ଭନ ଉହବରେ ଉଦ୍ବୋଧନ ଦେଇ ବିଚାରର ସ୍ୱାଧୀନତା ଏବଂ ନୂଆ ଚିନ୍ତାଧାରାର ଉଦ୍ରେକ ପାଇଁ ଶିକ୍ଷାର ବିନିଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଛାତ୍ରଛାତ୍ରୀମାନେ ନିଜର ଦକ୍ଷତାର ବିନିଯୋଗ କରି ବୃତ୍ତିଗତ ବ୍ୟବସ୍ଥା ନିଜେ ସୃଷ୍ଟି କରିବା ଆବଶ୍ୟକ ଅନ୍ୟମାନଙ୍କ ଭାବାବେଗକୁ ସମ୍ମାନ ଦେବା ଏବଂ ସମାଜର କଲ୍ୟାଣ ପାଇଁ ନିଜକୁ ନିୟୋକିତ କରିବା ନିମନ୍ତେ ଛାତ୍ର ସମାଜକୁ ଶିକ୍ଷକମାନେ ଶିକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଚ୍ଛନ୍ତି

ସେମାନଙ୍କ ମଧ୍ୟରେ ଜଣେ ମାଓ କମାଣ୍ଡର ଥିବା ଜଣାପଡ଼ିଛି ଦଳେ ସ୍ତରକ୍ଷା ଯବାନ୍ ଚଣ୍ଡିଆ ଡୋଙ୍ଗରୀ ଜଙ୍ଗଲରେ ତଲାସୀ ଅଭିଯାନ ଚଳାଇଥିବା ବେଳେ ମାସବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ଫଳରେ ଦୁଇ ପକ୍ଷିୟ ମଧ୍ୟରେ ଗ୍ରଳିଗୋଳା ବିନିମୟ ହୋଇଥିଲା ଏଥିରେ ଏହି ମାଓବାଦୀମାନେ ପ୍ରାଣ ହରାଇଛନ୍ତି

ଦିଲ୍ଲୀ ଫାୟାର୍ ରାଜଧାନୀ ନ୍ତ୍ରଆଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳରେ ଥିବା ଏକ ରାସାୟନିକ ଓ ରବର ଗୋଦାମରେ ଗତକାଲି ସନ୍ଧ୍ୟାରେ ନିଆଁ ଲାଗି ଯାଇଥିଲା

ଏଥିରେ କେହି ମୃତାହତ ହୋଇନାହାନ୍ତି ତେବେ କ୍ଷୟକ୍ଷତିର ପରିମାଣ ଆକଳନ ହୋଇନଥିବା ପୁଲିସ୍ ସ୍ୱତ୍ରରୁ କୁହାଯାଇଛି

ଦୁଇ ଦେଶର ସାମରିକ ଅଭିଯାନର ମହା ନିର୍ଦ୍ଦେଶକ ହଟ୍ଲାଇନ୍ ଜରିଆରେ ଯୁଦ୍ଧ ବିରତି ଉଲ୍ଲ୍ଙ୍ଘନ ଏବଂ ଅନ୍ୟାନ୍ୟ ଘଟଣା ସମ୍ପର୍କରେ ପରସ୍କର ସହିତ ଆଲୋଚନା କରିଛନ୍ତି

ଏବେ ସୀମାରେ ଯେଉଁ ସ୍ଥିତି ରହିଛି ସେଥିରେ ଉନ୍ନତି ଆଣିବା ସହ ଶାନ୍ତିପ୍ରତିଷ୍ଠା ଏବଂ ବେସାମରିକ ଜନତା ଯେପରି ହଇରାଣ ହରକତ ନ ହୁଅନ୍ତି ସେଥିପାଇଁ ସବୁ ସମ୍ଭାବ୍ୟ ପଦକ୍ଷେପ ନେବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୱେବ୍ସାଇଟ୍ରୁ ନିପା ସଂକ୍ରମଣ ସଂକ୍ରାନ୍ତ ତଥ୍ୟ ମିଳିବା ପରେ ଏମିରେଟସ୍ କର୍ତ୍ତପକ୍ଷ ଏହି ନିଷ୍ପଭି ନେଇଥିବା ଜଣାଇଛନ୍ତି ବାଦୁଡ଼ି ଦ୍ୱାରା ଏହି ଭୂତାଣୁ ମୁଖ୍ୟତ ବ୍ୟାପୁଥିବାରୁ ଫଳ ଓ ପନିପରିବା ସଂକ୍ମିତ ହେବାର ସମ୍ଭାବନା ଅଧିକ ରହିଛି ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସଂଯୁକ୍ତ ଆରବ ଏମିରେଟସ୍ କର୍ତ୍ତପକ୍ଷ ଜଣାଇଛନ୍ତି ନିପା ଭୂତାଣୁ ଦ୍ୱାରା ମସ୍ତିଷ୍କ ସଂକ୍ରମିତ ହୋଇ ନଷ୍ଟ ହୋଇଯାଏ

ୟୁଏସ୍ ଇଣ୍ଡିଆନ୍ ମିଟ୍ ଆସନ୍ତା ସପ୍ତାହରେ ପ୍ରଥମ ଥର ପାଇଁ ଆମେରିକାର ରାଜଧାନୀରେ ନିର୍ବାଚିତ ଭାରତୀୟ ବଂଶୋଭବ ପ୍ରତିନିଧିମାନଙ୍କର ଏକ ସମାବେଶ ଅନ୍ତର୍ଷିତ ହେବ

ଆସନ୍ତା ନଭେୟରରେ ଦେଶରେ ଅନୁଷ୍ଠିତ ମଧ୍ୟବର୍ତ୍ତୀ ନିର୍ବାଚନରେ ଆମନ୍ତ୍ରୀତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ କିଛି ଅଂଶଗ୍ରହଣ କରିବେ

ଲେପ୍ଟନାଣ୍ଟ୍ କର୍ଣ୍ଣେଲ୍ ମାର୍ଟିନ୍ ଓ ଡନେଲ୍ କହିଛନ୍ତି ଏହି ସମାବେଶ ଉପରେ ହୋଇଥିବା ଆକ୍ରମର ଅତି ବଡ଼ ଧରଣର ଥିଲା ଏବଂ ଏଥିରେ ଚାରିଟି ରକେଟ ବ୍ୟବହାର କରାଯାଇ ତାଲିବାନ୍ ବିଦ୍ରୋହୀଙ୍କ ଏକ ଘାଟିକୁ ମଧ୍ୟ ନଷ୍ଟ କରିଦିଆଯାଇଛି ୟୁଏନ୍ଏସ୍ସି ଇସ୍ରାଏଲ୍ ଗାଜା ଇସ୍ରାଏଲ୍ ଉପରେ ପାଲେଷ୍ଟାଇନ୍ ଆତଙ୍କବାଦୀଙ୍କ ରକେଟ୍ ଓ ମୋର୍ଟାର୍ ଆକ୍ରମଣ ଘଟଣା ସମ୍ପର୍କରେ ଆଲୋଚନା କରିବା ପାଇଁ ଜାତିସଂଘ ନିରାପତ୍ତା ପରିଷଦର ଏକ ବୈଠକ ଆଜି ବସୁଛି ଆମେରିକାର ଅନୁରୋଧ କ୍ରମେ ଆହୁତ ଏହି ବୈଠକରେ ପାଲେଷ୍ଟାଇନ୍ର ଏହି କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ଭାବେ ନିନ୍ଦା କରିବାକୁ ଆମେରିକା ଏକ ଚିଠା ପ୍ରସ୍ତୁତ କରିଛି ଏହି ଆକ୍ରମଣରେ ପାଞ୍ଚ ଜଣ ଇସ୍ରାଏଲ୍ ନାଗରିକ ଆହତ ହୋଇଛନ୍ତି ଏହାର ଜବାବରେ ଇସ୍ରାଏଲ୍ର ଯୁଦ୍ଧ ବିମାନଗୁଡ଼ିକ ଗାଜା ଅଞ୍ଚଳରେ ପ୍ରବଳ ବୋମାମାଡ଼ କରିଚ୍ଛନ୍ତି ଫ୍ରେଞ୍ଚ ଓପନ୍ ଟେନିସ୍ରେ ରୋହନ ବୋପାନ୍ନା ଏବଂ ରୋଜର ବାସେଲିନ୍ ଫ୍ରେଞ୍ଚ ଓପନ୍ର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ପୁରୁଷ ଡବଲ୍ସ ଦ୍ୱିତୀୟ ପର୍ଯ୍ୟାୟକୁ ପ୍ରବେଶ କରିଛନ୍ତି

ଆଜି ପ୍ରଥମ ପର୍ଯ୍ୟାୟରେ ଭାରତୀୟ ଯୋଡ଼ି ୟୁକି ଭାମ୍ରି ଏବଂ ଦୀପ୍ଜି ସରଣ ଭାରତ ଫ୍ରାନ୍ସ ଯୋଡ଼ି ପୁରବ ରାଜ୍ଚା ଏବଂ ଫାବ୍ରିସ୍ ମାଟିନ୍ଙ୍କୁ ଭେଟିବେ ପୂର୍ବରୁ ସିଙ୍ଗଲ୍ସରେ ୟୁକି ରୁବେନ ବେମେଲମାନ୍ଙ୍କୁ ପରାସ୍ତ କରିଥିଲେ